ଉନ୍କଉ ହାତୀଙ୍କ ବେକରେ ଲାଗିବ ରେଡିଓ କଲାର ମୋ ସରକାର ମୋ ସରକାର କାର୍ଯ୍ୟକ୍ରମରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହୋଇଛି

ଏହାର ଶ୍ରେୟ ହେଉଛି ଆମର ଚାଷୀଭାଇମାନଙ୍କର

ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଆମ ଚାଷୀଭାଇମାନଙ୍କର ସଶକ୍ତିକରଣର ଏକ ବଳିଷ ପଦକ୍ଷେପ କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ

ମୁଖ୍ୟମନ୍ତୀ କହିଛନ୍ତି ଯେ ସେ ନିଜେ ବ୍ୟକ୍ତିଗତ ଭାବେ ଚାଷୀମାନଙ୍କୁ ଫୋନ କରିବେ ଏବଂ ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ୍ ଅପିସରଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଉଚ୍ଚଶିକ୍ଷାମନ୍ତୀ ଅର୍ରଣ କୁମାର ସାହୁ ସୂଚନା ଦେଇଛନ୍ତି ମୋ' ସ୍କୁଲ୍ ଡ଼ାଆରେ ମହାବିଦ୍ୟାଳୟମାନଙ୍କରେ ମଧ୍ୟ ଖୋଲିବ ମୋ କଲେଜ ଫୋରମ

କେନ୍ଦ୍ର ବୟନ ଏବଂ ହସ୍ତତନ୍ତ ମନ୍ତଶାଳୟ ପକ୍ଷରୁ ବରଗଡ଼ ଠାରେ ସମ୍ଭଲପୁରୀ ହସ୍ତତ୍ତ ଗବେଷଣା କେନ୍ଦ୍ର ଖୋଲାଯିବାକୁ ସାଂସଦ ଶ୍ରୀ ପୂକାରୀ ପ୍ରଶ୍ନୋତର କାଳରେ ଦାବୀ କରିଛନ୍ତି

ସୁରକ୍ଷା ଦୃଷ୍ଟିରୁ ମଠ ଉଛେଦ କାର୍ଯ୍ୟ ନିକଟରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି

ଯାହାଫଳରେ ସେମାନଙ୍କ ଯାତାୟତ ସମୟରେ ଏହି ରେଡିଓ କଲାରରୁ ସଂକେତ ମିଳିପାରିବ

ଧନ ଓ ଐଶ୍ୱର୍ଯ୍ୟର ଦେବୀ ମା ଲକ୍ଷୀଙ୍ ଆରାଧନା ପାଇଁ ପୁରପଲ୍ଲୀ ଉହବମୁଖର ହୋଇପଡ଼ିଛି ଝୋଟି ଚିତା ସାଙ୍ଗକୁ ଘରେଘରେ ମାଣ ବସାଇ ମହିଳାମାନେ ଲକ୍ଷ୍ମୀ ପୁରାଣ ପାଠ କରୁଛନ୍ତି ମା'ଙ ପାଖରେ ନିଷ୍ଠାର ସହ ନାନା ପ୍ରକାର ପିଠାପଶାର ନୈବେଦ୍ୟ ଲାଗି କରାଯାଉଛି ଯାହା ରାଜ୍ୟରେ ଏକ ଆଧ୍ୟାତ୍କିକ ବାତାବରଣ ସୃଷ୍ଟି କରିଛି ଲକ୍ଷୀପୂଜା ଅବସରରେ ନୟାଗଡ଼ ଜିଲ୍ଲାରେ ଉହବର ପରିବେଶ ସୃଷ୍ଟି ହୋଇଛି